ବିଚାରପତି ଏନ୍ଭି ରମଣା ଅଶୋକ ଭୂଷଣ ଓ ସଂଜୀବ ଖାନ୍ଧା ଗତକାଲି ଏହି ମାମଲାର ଏକ ଅଭୂତପୂର୍ବ ସ୍ୱତନ୍ତ୍ର ଶୁଣାଣି କରିଥିଲେ

ବିଚାରପତି କହିଥିଲେ ଯେ ରାଜ୍ୟପାଳଙ୍କର ଦୁଇଟିପତ୍ର ସଂପର୍କରେ ଅବଗତ ହେବା ପରେ ଏ ସଂକ୍ରାନ୍ତରେ ନିଷ୍ପଭି ନିଆଯିବ ଇତିମଧ୍ୟରେ ମହାରାଷ୍ଟ୍ରର ନୂଆ ଉପମୁଖ୍ୟମନ୍ତ୍ରୀ ଅଜିତ ପଓ୍ୱାର ଓ ଏନ୍ସିପି ମୁଖ୍ୟ ଶରଦ ପୱାରଙ୍କ ମଧ୍ୟରେ ବାକ୍ଯୁଦ୍ଧ ଆରମ୍ଭ ହୋଇଯାଇଛି ସେହିଭଳି ସବ୍ ରାଜନୈତିକ ଦଳ ନିଜ ନିଜର ବିଧାୟକମାନଙ୍କ ଏକାଠି ରଖିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ଅଜିତ ପୱାର ଏକ ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି ଯେ ସେ ଏନ୍ସିପିରେ ଅଛନ୍ତି ଏବଂ ଶରଦ ପୱାର ତାଙ୍କର ନେତା ତେବେ ବିଜେପି ଏନ୍ସିପି ମିଳିତ ସରକାର ମହାରାଷ୍ଟ୍ରର ଜନସାଧାରଣଙ୍କ ଉନ୍ନତି ପାଇଁ ବେଶ୍ ନିଷ୍ଠାର ସହ କାର୍ଯ୍ୟ କରିବ ବୋଲି ସେ ଦୂଡ଼ୋକ୍ତି ପ୍ରକାଶ କରିଛନ୍ତି ଅପରପକ୍ଷରେ ଶରଦ ପୱାର ତାଙ୍କ ପୁତ୍ରାଙ୍କ ବିବୃତ୍ତିକୁ ବିଭ୍ରାନ୍ତିକର କହି ପ୍ରତ୍ୟାଖ୍ୟାନ କରିଛନ୍ତି ତାଙ୍କ ଦଳ କେବଳ ଶିବସେନା ଓ କଂଗ୍ରେସ ସହ ମିଶି ସରକାର ଗଠନ କରିବ ବୋଲି ସେ ସ୍ୱଷ୍ଟ କରିଦେଇଛନ୍ତି ଅଜିତ ପୱାର ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ଙ୍କୁ ଭେଟି ରୂଦ୍ଧଦ୍ୱାର ବୈଠକ କରିଥିଲେ ତେଣେ ଶରଦ ପଓ୍ୱାର ଓ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ନିଜ ନିଜର ବିଧାୟକମାନଙ୍କ ସହ ମଧ୍ୟ ଗୁରୁତ୍ୱପୂର୍ଷ ବୈଠକ କରି ସର୍ବଶେଷ ରାଜନୈତିକ ପରିସ୍ଥିତି ସଂପର୍କରେ ଆଲୋଚନା କରିଥିଲେ ବିଧାନସଭାରେ ଶକ୍ତି ପରୀକ୍ଷା ଆସନ୍ନ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ତାଙ୍କ ଦଳର ବିଧାୟକମାନଙ୍କୁ ଭେଟି ରଣନୀତି ଚୂଡ଼ାନ୍ତ କରିଛନ୍ତି କଂଗ୍ରେସ ନେତା ଅଶୋକ ଚୌହାଣ ଅଭିଯୋଗ କରିଛନ୍ତି ଯେ ବିଜେପି ଘୋଡ଼ା ବେପାରରେ ଲିପ୍ତ ରହିଛି ଏବଂ ବିଧାନସଭାରେ ନିଜର ଆସ୍ଥା ପ୍ରମାଣ କରିବାକୁ ଅଧିକ ସମୟ ସୁପ୍ରିମକୋର୍ଟରୁ ନେବାକୁ ଚେଷ୍ଟା କର୍ତ୍ଥି

ଅପରପକ୍ଷରେ କଂଗ୍ରେସ ଓ ଏନ୍ସିପି ସହ ମିଳିତ ସରକାର ଗଠନ କରିବା ପାଇଁ ଶିବସେନା ମଧ୍ୟ ଉଦ୍ୟମ ଜାରି ରଖିଛି

ତେବେ ଏନ୍ସିପିରେ ବିଦ୍ରୋହ ଘଟିଥିବାରୁ ଏହି ଦଳର କେତେ ବିଧାୟକ କେଉଁପଟରେ ଅଛନ୍ତି ତାହା ଏଯାଏଁ ସ୍ୱଷ୍ଟ ହୋଇନାହିଁ ଅଜିତ ପଓ୍ନାରଙ୍କ ସପକ୍ଷରେ କେତେ ବିଧାୟକ ଅଛନ୍ତି ତାହା ବିଧାନସଭାରେ ଆସ୍ଥା ଭୋଟ୍ ବେଳେ ଜଣାପଡ଼ିବ ଆଜି ସର୍ବୋଚ୍ଚ ଅଦାଲତ ଆସ୍ଥା ଭୋଟ୍ ସଂପର୍କରେ ନିଷ୍ପଭି ନେଇପାରନ୍ତି ଝାଡ଼ଖଣ୍ଡ ଜେଏମ୍ଏମ୍ ଲିଷ୍ଟ୍ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ପକ୍ଷରୁ ପ୍ରାର୍ଥୀମାନଙ୍କର ସପ୍ତମ ତାଲିକା ଘୋଷଣା କରାଯାଇଛି

ଦଳର କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ ବାରହେଟ୍ ଓ ଦୁମ୍କା ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ

ରାଜ୍ୟର କଂଗ୍ରେସ ପ୍ରଭାରୀ ଆର୍ପିଏନ୍ ସିଂହ ଗତକାଲି ରାଞ୍ଚିଠାରେ ତାଙ୍କ ଦଳର ନିର୍ବାଚନ ଇସ୍ତାହାର ଘୋଷଣା କରିଥିଲେ

ଅନ୍ୟପକ୍ଷରେ ରାଷ୍ଟ୍ରୀୟ ଜନତା ଦଳ ପକ୍ଷରୁ ରାଜ୍ୟ ସଭାପତି ଅଭୟ ସିଂହ ଘୋଷଣା କରିଥିବା ଦଳର ନିର୍ବାଚନ ଇସ୍ତାହାରରେ ଅଙ୍ଗନବାଡ଼ି ସେବିକା ଓ ପାରାମେଡ଼ିକାଲ କର୍ମଚାରୀମାନଙ୍କୁ ସ୍ଥାୟୀ କରିବା ଏବଂ ଭିଡ଼ ହିଂସାକୁ ରୋକିବାକୁ ଦୃଢ଼ ଆଇନଗତ ପଦକ୍ଷେପ ନେବା ଆଦି ସ୍ଥାନ ପାଇଛି ପିଏମ୍ ଗଭର୍ଣ୍ଣସ୍ କନ୍ଫରେନ୍ସ ରାଜ୍ୟପାଳମାନେ ଜଳସଂରକ୍ଷଣ ଭଳି ସୁଅଭ୍ୟାସର ବାର୍ତ୍ତା ଯୁବ ଓ ଛାତ୍ରମାନଙ୍କ ମଧ୍ୟରେ ପହଞ୍ଚାଇବା ପାଇଁ ଉଦ୍ୟମ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପୁଷ୍କରମ୍ ଏବଂ ଅନ୍ୟ ଯେଉଁ ସବୁ ପାରମ୍ପରିକ ପର୍ବ ଜଳସଂରକ୍ଷଣ ପାଇଁ ରହିଛି ସେ ବିଷୟରେ ଯୁବଚ୍ଛାତ୍ରଙ୍କ ମଧ୍ୟରେ ପ୍ରେରଣା ସୃଷ୍ଟି କରିବାକୁ ସେ ମଧ୍ୟ ରାଜ୍ୟପାଳମାନଙ୍କୁ ଅନୁରୋଧ କରିଛନ୍ତି

ଏଥିରେ ଜଳ ସଂରକ୍ଷଣ ଓ ଏହାର ସୁପରିଚାଳନା କୌଶଳ ଅଗ୍ରାଧିକାର ପାଇଛି ଲୋକଙ୍କ ଭିତରେ ବିଶେଷକରି ଯୁବଚ୍ଛାତ୍ରଙ୍କ ମଧ୍ୟରେ ଜଳସଂରକ୍ଷଣର ଭାବନା ଓ ଏହାର ସୁପରିଚାଳନା ଜନିତ ସଚେତନତା ସୃଷ୍ଟି ହେଲେ ଏହା ସହଜରେ ସଫଳ ହୋଇପାରିବ ସେଥିପାଇଁ ସବୁସ୍ତରରେ ଉଦ୍ୟମ ହେବା ଆବଶ୍ୟକ ନୂଆ ଟେକ୍ନୋଲୋଜିର ପ୍ରୟୋଗ ଏବଂ କ୍ରୀଡ଼ାର ବିକାଶ ପାଇଁ ପ୍ରଗତିମୂଳକ ଯୋଜନା କାର୍ଯ୍ୟକାରୀ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି

କାଳିଆଗଞ୍ଜ ଆସନର କଂଗ୍ରେସ ବିଧାୟକଙ୍କ ମୃତ୍ୟୁ ଯୋଗୁଁ ଉପନିର୍ବାଚନ ହେଉଥିବା ବେଳେ କରିମପୁର ଓ ଖଡ଼ଗପୁର ଆସନର ବିଧାୟକ ଦ୍ୱୟ ଲୋକସଭାକୁ ନିର୍ବାଚିତ ହେବା ଫଳରେ ତାହା ଖାଲି ପଡ଼ିଥିଲା ୟୁଥ୍ ପାର୍ଲାମେଣ୍ଟ ଦିଲ୍ଲୀ ବିଧାନସଭା ପକ୍ଷରୁ ତିନିଦିନିଆ ରାଷ୍ଟ୍ରଗୋଷ୍ଠୀ ଯୁବ ପାର୍ଲାମେଣ୍ଟ ଆକିଠାରୁ ଆରମ୍ଭ ହେଉଛି

ଲୋକସଭା ବାଚସ୍କତି ଓମ୍ ବିର୍ଲା ମୁଖ୍ୟଅତିଥି ଭାବେ ଯୋଗଦେବେ ପ୍ରଥମଥର ପାଇଁ ଭାରତୀୟ ବ୍ୟବସ୍ଥାପକ ସଭା ପକ୍ଷରୁ ଏଭଳି କମନଓ୍ୱେଲ୍ଥ ୟୁଥ୍ ପାର୍ଲାମେଣ୍ଟର ଆୟୋଜନ କରାଯାଇଛି ଦିଲ୍ଲୀ ବିଧାନସଭା ବାଚସ୍କତି ରାମ ନିୱାସ ଗୋୟଲ କହିଛନ୍ତି ଯୁବକମାନଙ୍କୁ ବ୍ୟବସ୍ଥାପକ ସଭା ବିଷୟରେ ଅବଗତ କରିବା ପାଇଁ ଏହାର ଆୟୋଜନ କରାଯାଇଛି

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସମ୍ମିଳନୀକୁ ଉଦ୍ଘାଟନ କରିବେ ଭାରତୀୟ ବାୟୁସେନାର ବରିଷ୍ଣ କମାଣ୍ଡରମାନେ ଏଥିରେ ଯୋଗଦେଇ ବାୟୁସେନା ସମ୍ଭନ୍ଧୀୟ ପରିଚାଳନା ମରାମତି ଓ ପ୍ରଶାସନିକ ପ୍ରସଙ୍ଗରେ ଆଲୋଚନା କରିବେ

ଟେନିସ୍ ଟେନିସ୍ରେ ବିଶ୍ୱର ଏକନୟର ଖେଳାଳି ରାଫେଲ ନାଡାଲ ଷଷଥର ସ୍କେନ୍ ପାଇଁ ଡେଭିସ୍ କପ୍ ଟାଇଟଲ୍ ଅର୍ଜନ କରିଛନ୍ତି

କାକାଖ୍ସ୍ଥାନ ଏହି ପ୍ରତିଯୋଗିତାରେ ଦ୍ୱିତୀୟ ଓ ଜାପାନ ତୂତୀୟ ସ୍ଥାନ ହାସଲ କରିଛି